ପିଏମ୍ଏୱାଇ ଜି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି କହିଛନ୍ତି ଆତ୍କନିର୍ଭର ଭାରତ ସିଧା ଦେଶର ଜନସାଧାରଣଙ୍କ ମନୋବଳ ସହ ଜଡ଼ିତ 'ପ୍ରଧାନମନ୍ତ୍ରୀ ଆବାସ ଯୋଜନା ଗ୍ରାମୀଣ' ଅଧୀନରେ ନିଜର ଏକ ବାସଗୃହ ଲୋକମାନଙ୍କ ମନୋବଳ ବୃଦ୍ଧି କରିବ ଓ ସେମାନେ ଯେକୌଣସି ସମସ୍ୟାର ସମାଧାନ କରିପାରିବେ

ଆମ ସମ୍ଭାଦଦାତା ଜଣାଇଛନ୍ତି ପ୍ରଧାନମନ୍ତ୍ରୀ ଏହି ଅବସରରେ କ୍ଷିରି ଚିତ୍ରକୃଟ ବାରାଣସୀ ଅଯୋଧ୍ୟା ଓ ଶାହାରାନ୍ପୁର୍ର ହିତାଧିକାରୀମାନଙ୍କ ସହ ସିଧା କଥାବାର୍ତ୍ତା କରିଛନ୍ତି

ପ୍ରଧାନ ବିଚାରପତି ଜନ୍ ରବର୍ଟ ତାଙ୍କ ପଦ ଓ ଗୋପନୀୟତାର ଶପଥପାଠ କରାଇଛନ୍ତି

ଶପଥ ଗ୍ରହଣ ପରେ ଦେଶବାସୀଙ୍କ ଉଦ୍ବୋଧନ ଦେଇ ରାଷ୍ଟ୍ରପତି ଜୋ ବାଇଡେନ୍ କହିଛନ୍ତି ଏହା ଆମେରିକା ପାଇଁ ଏକ ନୃଆ ଦିନ ଗଣତନ୍ତର ଦିନ ଆମେରିକାରେ ପୁଣି ଗଣତନ୍ତ ପ୍ରତିଷ୍ଠା ହୋଇପାରିଛି ବୋଲି ସେ ମତବ୍ୟକ୍ତ କରିଛନ୍ତି ସମସ୍ତେ ମିଳିମିଶି ଆମେରିକାକୁ ଆହୁରି ଆଗକୁ ନେଇପାରିବା ବୋଲି ସେ ଆମେରିକାବାସୀଙ୍କୁ ଆହ୍ବାନ କରିଛନ୍ତି ସମଗ୍ର ଆମେରିକାକୁ ଏକାଠି କରି ରଖିବାପାଇଁ ତାଙ୍କର ଆତ୍କା ଉଦ୍ୟମ କରିବ ଏବଂ ଏହି ଲକ୍ଷ୍ୟ ପ୍ରରଣ କରିବାପାଇଁ ସମସ୍ତ ଆମେରିକୀୟଙ୍କୁ ସେ ଆହ୍ୱାନ ଦେଇଛନ୍ତି କୌଣସି ପ୍ରକାରେ କ୍ରୋଧ ଘୂଣା ଓ ହିଂସା ଆଦିକୁ ଦୂରେଇ ପାରିବା ବୋଲି ସେ କହିଚ୍ଚନ୍ତି ଆମେରିକାର ରାଷ୍ଟ୍ରପତି ଭାବେ ପଦ ଓ ଦାୟିତ୍ୱ ଗ୍ରହଣ କରିବା ପରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି କୋ ବାଇଡେନ୍ଙ୍କୁ ଅଭିନନ୍ଦନ ଜଣାଇଛନ୍ତି ଭାରତ ଓ ଆମେରିକାର ରଣନୀତିକ ଭାଗିଦାରୀ ଆହୁରି ସୁଦୂତ୍ ହେବ ଏବଂ ଆମେ ଏକାଠି ଅଗ୍ରସର ହୋଇପାରିବା ବୋଲି ପ୍ରଧାନମନ୍ତ୍ରୀ କହିଛନ୍ତି ସମ୍ପ୍ରତି ବିଶ୍ୱରେ ଶାନ୍ତି ଓ ନିରାପତ୍ତା ପାଇଁ ଦେଖାଦେଇଥିବା ବିପଦର ସମାଧାନ ଦିଗରେ ଆମେରିକା ସଫଳତାର ସହ କାର୍ଯ୍ୟ କରିପାରିବ ବୋଲି ଶ୍ରୀ ମୋଦି ଆଶାପୋଷଣ କରିଛନ୍ତି ଭାକ୍ସିନ୍ ଦେଶବ୍ୟାପୀ ଚାଲିଥିବା କୋଭିଡ୍ ନାଇଷ୍ଟିନ୍ ଟିକାକରଣ ଅଭିଯାନ ବେଶ୍ ସଫଳତାର ସହ ଜାରି ରହିଛି

ଜିଲ୍ଲାପାଳ ଏବଂ ଜିଲ୍ଲା ଟିକାକରଣ ଅଧିକାରୀଙ୍କୁ ଦୈନିକ ଭିଭିରେ ଟିକାକରଣ ନେଇ ସମୀକ୍ଷା କରିବାକୁ ପରାମର୍ଶ ଦିଆଯାଇଛି

ଦୈନିକ ସଂକ୍ରମିତମାନଙ୍କ ସଂଖ୍ୟା ଆହରି ହ୍ରାସ ପାଇଛି

ଆରୋଗ୍ୟ ଲୋକଙ୍କ ସଂଖ୍ୟା ଓ ଚିକିିିିତ ହେଉଥିବା ସଂକ୍ରମିତମାନଙ୍କ ସଂଖ୍ୟା ମଧ୍ୟରେ ତାରତମ୍ୟ ବୃଦ୍ଧି ପାଇବାରେ ଲାଗିଛି

ବୈଦେଶିକ ମନ୍ତ୍ରୀ ଡକ୍କର ଏସ୍ ଜୟଶଙ୍କର କହିଛନ୍ତି ବିଦେଶକୁ ଟିକା ପ୍ରେରଣର ଏହି ଅଭିଯାନକୁ 'ଭାକ୍ସିନ୍ ମୈତ୍ରୀ' ଆଖ୍ୟା ଦିଆଯାଇଛି 'ପ୍ରଥମେ ପଡ଼ୋଶୀ' ନୀତି ଆଧାରରେ ପ୍ରଥମେ ଭୁଟାନ୍କୁ ଟିକା ପଠାଯାଇଥିଲା

ଭୁଟାନ ବୈଦେଶିକ ମନ୍ତ୍ରୀ ତାଣ୍ଡି ଦୋର୍ଜି ଉଭୟ ଭାରତ ଏବଂ ସେରମ୍ ଇନ୍ଷ୍ଟିଚ୍ୟୁଟ୍କୁ ଧନ୍ୟବାଦ ଜଣାଇଛନ୍ତି ସେହିପରି ମାଳଦୀପର ବୈଦେଶିକ ମନ୍ତ୍ରୀ ଅବଦ୍ୱୁଲ୍ଲା ଶାହିଦ୍ କୋଭିସିଲ୍ଡ୍ ଟିକ ପାଇଥିବାରୁ ଭାରତ ଏବଂ ସେରମ୍ ଇନ୍ଷ୍ଟିଚ୍ୟୁଟ୍କୁ ଧନ୍ୟବାଦ କଣାଇଛନ୍ତି ସୂଚନାଯୋଗ୍ୟ କୋଭିଡ୍ ମୁକାବିଲାପାଇଁ ପଡ଼ୋଶୀ ଦେଶର ଅନୁରୋଧ ପରେ ଭାରତ ଭୁଟାନ୍ ମାଳଦୀପ୍ ବାଂଲାଦେଶ ନେପାଳ ମ୍ୟାମାର ଏବଂ ସିଚେଲ୍ସ୍କୁ ଟିକା ଯୋଗାଇ ଦେବାକୁ ନିଷ୍କଭି ନେଇଛି

ଭୁବନେଶ୍ୱରର ସୈନିକ ସ୍କୁଲ୍ ଗସ୍ତ ଅବସରରେ ଲେଫ୍ଟନାଣ୍ଟ ଜେନେରାଲ୍ ଶ୍ରୀ ମହାନ୍ତି କହିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ମାର୍ଗଦର୍ଶନ ଏବଂ ପ୍ରତିରକ୍ଷା ମନ୍ତ୍ରୀଙ୍କ ସହଯୋଗରେ ଭାରତୀୟ ସେନାର ମୌଳିକଡାଞ୍ଚାର ବିକାଶ କରାଯାଉଛି ଆମ ସମ୍ବାଦଦାତା ଜଣାଇଛନ୍ତି ଭାରତୀୟ ସେନାକ୍ ଅତ୍ୟାଧ୍ରନିକ ଅସ୍ତଶସ୍ତରେ ସଜିତ କରାଯାଉଛି ଯୋଗାଯୋଗ ବ୍ୟବସ୍ଥାକୁ ମଧ୍ୟ ଅଗ୍ରାଧିକାର ଦିଆଯାଉଛି ଚୀନ୍ ନିକ ସେନାବାହିନୀର ଆଧୁନିକୀକରଣ କର୍ତ୍ତିବା ଏବଂ ପାକିସ୍ତାନକୁ ସମର୍ଥନ ଦେଉଥିବାରୁ ଏହାର ମୁକାବିଲା ପାଇଁ ଭାରତ ଅତ୍ୟାଧ୍ରନିକ ଅସ୍ପଶସ୍ତରେ ସଜିତ ହେଉଛି ବୋଲି ଶ୍ରୀ ମହାନ୍ତି କହିଛନ୍ତି ଜଣେ ଓଡ଼ିଆ ଭାବେ ସେ ଓଡ଼ିଶାର ଯୁବବର୍ଗ ଅଧିକରୁ ଅଧିକ ସଂଖ୍ୟାରେ ସେନାବାହିନୀରେ ସାମିଲ୍ ହେବାକୁ ଆହ୍ୱାନ ଦେଇଛନ୍ତି ପରେ ସେ ରାଜଭବନଠାରେ ରାଜ୍ୟପାଳ ପ୍ରଫେସର ଗଣେଶୀ ଲାଲ୍ଙ୍କୁ ସାକ୍ଷାତ୍ କରିଛନ୍ତି ସ୍ୱଚନାଯୋଗ୍ୟ କେନ୍ଦ୍ରସରକାର ଲେଫ୍ଟନାଙ୍କ ଜେନେରାଲ ଶ୍ରୀ ମହାନ୍ତିଙ୍କ ଭାରତୀୟ ସେନାର ପରବର୍ତ୍ତୀ ଉପମ୍ରଖ୍ୟ ଭାବେ ଚୟନ କରିଛନ୍ତି

ଦୁଇଦେଶର ବିମାନ ବାହିନୀ ମଧ୍ୟରେ ସହଯୋଗ ବୃଦ୍ଧି ଦିଗରେ ଏହି ସମରାଭ୍ୟାସ ଗୁରୁତ୍ୱପୂର୍ଣ୍ଣ ଭୂମିକା ନିର୍ବାହ କରିବ ଉଭୟ ପକ୍ଷରୁ ରାଫେଲ ଯୁଦ୍ଧ ବିମାନ ଏଥିରେ ଅଂଶଗ୍ରହଣ କର୍ତ୍ତିବାର୍ ଏହା ଏକ ଅନନ୍ୟ ସମରାଭ୍ୟାସ ବିବେଚିତ ହେଉଛି ନେତାଜୀ ଟ୍ରେନ୍ ଭାରତୀୟ ରେଳବାଇ ହାଓଡା କାଲ୍କା ମେଲ୍କୁ ନେତାଜୀ ଏକ୍ସପ୍ରେସ୍ ନାମରେ ନାମିତ କରିଛି ଭାରତୀୟ ରେଳବାଇର ଏହା ଏକ ପ୍ରରାତନ ଓ ଲୋକପ୍ରିୟ ଟ୍ରେନ୍ ଏହା ପୂର୍ବ ରେଳବାଇରୁ ଉତ୍ତର ରେଳବାଇକୁ ଚଳାଚଳ କର୍ଛି

ସେହି ଘୋଷଣା ଅନୁସାରେ ରେଳବାଇ ଏହି ପଦକ୍ଷେପ ନେଇଛି

ଏହି ଆଲୋଚନାରେ କେନ୍ଦ୍ର କୁଷିମନ୍ତ୍ରୀ ନରେନ୍ଦ୍ର ସିଂ ତୋମର ବାଣିଜ ଓ ଶିଳ୍ପ ମନ୍ତ୍ରୀ ପୀୟୁଷ ଗୋୟଲ୍ ବାଣିଜ୍ୟ ଓ ଶିଳ୍ପ ରାଷ୍ଟ୍ରମନ୍ତ୍ରୀ ସୋମ୍ପ୍ରକାଶ ଏବଂ କୃଷକ ସଙ୍ଗଠନର ପ୍ରତିନିଧିମାନେ ଉପସ୍ଥିତ ଥିଲେ